ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ବଡଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ଦୋକାନଗୁଡ଼ିକୁ ବନ୍ଦ ରଖା ଯାଇଥିଲା

ରନ୍ସିଂହାସନ ନିକଟରେ ଠିଆ ହୋଇ ରାଷ୍ଟ୍ରପତି ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ

ଗୃହରେ ହଟ୍ଟଗୋଳ ଏବଂ ସ୍କୋଗାନମାନ ଚାଲିଥିଲେ ମଧ୍ଧ ବାଚସ୍ତି ପ୍ରଶ୍କାଳ ଚଳାଇବାକୁ ଚେଷ୍ କରିଥିଲେ

ସେମାନେ ମଧ୍ଧ ଗୃହର ମଧ୍ଧ ଭାଗକୁ ଚାଲିଆସି ବ୍ୟାନର ଦେଖାଇ ହୋ ହାଲ୍ଲା କରିଥିଲେ

ଯାହାକି ଏହି କାର୍ଯ୍ୟକ୍ରମରେ ସ୍ଚାନ ପାଇବ ଏଥିଲାଗି ନମୋ ଆପ୍ କିମ୍ବା ମାଇଁ ଗଭ୍ ଓପନ ଫୋରମ୍ରେ ଜନସାଧାରଣ ନିଜ ନିଜର ମତାମତ ଉପସ୍ରାପନ କରିପାରିବେ

ପାଣିପାଗ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି